କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଦିଲ୍ଲୀ ସରକାର ଏହି ପଦକ୍ଷେପ ନେଉଛନ୍ତି ଉପରାଜ୍ୟପାଳଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍ କହିଛନ୍ତି ଆଜି ରାତିରୁ ଆଗାମୀ ସୋମବାର ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ବଳବତ୍ତର ରହିବ କିନ୍ତୁ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ଲୋକମାନଙ୍କୁ ଏବଂ ଜରୁରୀକାଳୀନ ସ୍ଥିତିରେ ଥିବା ଲୋକମାନଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯିବ ଦିଲ୍ଲୀ ନଗରୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବିଷୟ ପ୍ରତି ଉଦ୍ବେଗ ପ୍ରକାଶ କରି ଶ୍ରୀ କେଜରିୱାଲ କହିଛନ୍ତି ଦିଲ୍ଲୀରେ ଶଯ୍ୟା ଅକ୍ଟିଜେନ୍ ଓ ଔଷଧ ଆଦିର ଅଭାବ ଦେଖାଦେଇଛି ସଫକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସେ ନିବେଦନ କରିଛନ୍ତି ବର୍ତ୍ତମାନ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ସଂଖ୍ୟା ପୂର୍ବ ସଂଖ୍ୟା ଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି

ଦିଲ୍ଲୀ ସରକାର ଶଯ୍ୟା ଯୋଗାଡ଼ କରିବା ଓ ମେଡିକାଲ୍ ଅକ୍ପିଜେନ୍ ଯୋଗାଣକୁ ନିଶ୍ଚିତ କରିବା ତଥା ରେନ୍ଡେସିଭିର୍ ଇଞ୍ଜକ୍ସନ୍ ସଂଗ୍ହ କରିବା ଦିଗରେ ଜୋର୍ସୋରରେ ଉଦ୍ୟମ ଜାରି ରଖିଛନ୍ତି ଦିଲ୍ଲୀ ନଗରୀରେ ଅନେକ ବିଦ୍ୟାଳୟ କଲ୍ୟାଣ ମଣ୍ଡପ ଓ କ୍ରୀଡ଼ା ପରିସର ଗୁଡ଼ିକୁ କୋଭିଡ୍ ହସ୍କିଟାଲ୍ କରାଯାଇଛି କୋଭିଡ୍ ସ୍ଥିତି ଶାହା ସ୍କରାଷ୍ଟମନ୍ତ୍ରୀ ଅମିତ ଶାହା କହିଛନ୍ତି କୋଭିଡ୍ ବିରୂଦ୍ଧରେ ସଂଗ୍ରାମ ହେଉଛି ସରକାରଙ୍କ ପ୍ରାଥମିକତା

ସେ କହିଛନ୍ତି ବର୍ତ୍ତମାନ ରେନ୍ଡେସିଭିର୍ ଇଞ୍ଜକ୍ସନ୍ ରପ୍ତାନୀକୁ ନିଷିଦ୍ଧ କରାଯାଇଛି ଓ ଏହି ଇଞ୍ଜକ୍ସନ୍କୁ ଦେଶରେ ତିନିଗୁଣା ଉତ୍ପାଦନ କରିବା ପାଇଁ ନିଷ୍ପଭି ନିଆଯାଇଛି ରାଷ୍ଟ୍ରୀୟ ଲକ୍ଡାଉନ୍ ସମ୍ଭାବନାକୁ ଅସ୍ପୀକାର କରି ଶ୍ରୀ ଶାହା କହିଛନ୍ତି ରାଜ୍ୟମାନେ ନିଜ ନିଜର କଟକଣା ପଦକ୍ଷେପ ସଂକ୍ୱାନ୍ତରେ ନିଜେ ସ୍ଥିର କରନ୍ତୁ

ଅକ୍ସିଜେନ୍ ନିର୍ମାତା ଓ ଯୋଗାଣକାରୀମାନଙ୍କ ଉପରେ ଏହି ନିଷେଦ୍ଧାଦେଶ ଜାରି କରାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶିଳ୍ପ ବିକାଶ ଓ ଆଭ୍ୟନ୍ତର ବାଣିଜ୍ୟ ବିଭାଗ ଦ୍ୱାରା ଏ ବିଷୟ ସମସ୍ତଙ୍କୁ ଜଣାଇ ଦିଆଯାଇଛି ଦେଶରେ କୋଭିଡ୍ ରୋଗୀମାନଙ୍କ ପାଇଁ ମେଡିକାଲ୍ ଅକ୍ଟିଜେନ୍ ବହୁମାତ୍ରାରେ ଆବଶ୍ୟକ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ତେବେ ଫାର୍ମାସିଟିକାଲ୍ ପେଟ୍ରୋଲ୍ ବିଶୋଧନାଗାର ଷ୍ଟିଲ୍ କାରଖାନା ପରମାଣୁ ଶକ୍ତି କେନ୍ଦ୍ର ଅକ୍ସିଜେନ୍ ସିଲିଣ୍ଡର ଉତ୍ପାଦନକାରୀ ଅଶୁଦ୍ଧ ଜଳ ବିଶୋଧନ କାରଖାନା ଖାଦ୍ୟ ଓ ଜଳ ପରିଷ୍କାର ଓ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ର ଗୁଡ଼ିକ ପାଇଁ ଅକ୍ସିଜେନ୍ ଯୋଗାଣକୁ ନିଷିଦ୍ଧ କରାଯାଇ ନାହିଁ

ଶ୍ରୀ ଜନ୍ସନ୍ ଏହିମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିଥାନ୍ତେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତ ବ୍ରିଟେନ୍ ସମ୍ପର୍କକୁ ଆଗେଇ ନେବାଲାଗି ଯୋଜନା ପ୍ରସ୍ତୁତ କରିବା ଦିଗରେ ଉଭୟ ପକ୍ଷ ମଧ୍ୟରେ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ବୈଠକ କରିବାକୁ ସ୍ଥିର କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୋରିଶ ଜନ୍ସନ୍ଙ୍କ ମଧ୍ୟରେ ଏହିବର୍ଷ ଶେଷ ଆଡ଼କୁ ବ୍ୟକ୍ତିଗତ ଭାବେ ଦେଖାସାକ୍ଷାତ ହେବାର କାର୍ଯ୍ୟସ୍ରଚୀ ରହିଛି

ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ବର୍ତ୍ତମାନ ଭଳି ଅତି ଅସାଧାରଣ ପରିସ୍ଥିତିରେ କଂଗ୍ରେସ ନେତା ଡକୁର ମନମୋହନ ସିଂହଙ୍କ ଦ୍ୱାରା ସରକାରଙ୍କୁ ମୂଲ୍ୟବାନ ଉପଦେଶ ଏବଂ ଗଠନ ମୂଳକ ସହଯୋଗ ଇତିହାସରେ ଲିପିବଦ୍ଧ ହୋଇ ରହିବ ପୂର୍ବତନ ପ୍ରଧାନମନ୍ତ୍ରୀ ଡକୁର ମନମୋହନ ସିଂହଙ୍କୁ ଚିଠି ଲେଖି ଡକୁର ହର୍ଷବର୍ଦ୍ଧନ ଏହା ଉଲ୍ଲେଖ କରିଛନ୍ତି ଦେଶରେ କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ପାଇଁ ଡକ୍କର ମନମୋହନ ସିଂହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମତାମତ ଦେବା ପରେ ଡକୁର ହର୍ଷବର୍ଦ୍ଧନ ଏହି ମନ୍ତବ୍ୟ ଦେଇଛନ୍ତି ବର୍ତ୍ତମାନର ମହାମାରୀ ପରିସ୍ଥିତି ଅପ୍ରତ୍ୟାସିତ ଭାବେ ଜରୁରୀକାଳୀନ ବୋଲି ଦର୍ଶାଇ ସାରା ଦେଶରେ କୋଭିଡ୍ ଟିକାକରଣ କାର୍ଯ୍ୟକୁ ସମ୍ପ୍ରସାରିତ କରିବା ପାଇଁ ଶ୍ରୀ ସିଂହ ମତ ଦେଇଥିଲେ

ସେ କହିଛନ୍ତି କଂଗ୍ରେସର ବରିଷ୍ଣ ନେତାମାନେ ଏ ସଂକ୍ରାନ୍ତରେ କିଛି କହୁନଥିବା ଅତ୍ୟନ୍ତ ଦୁଃଖର ବିଷୟ ସେମାନେ ଟିକା ଉତ୍ପାଦନକାରୀ ସଂସ୍ଥା ଓ ବୈଜ୍ଞାନିକମାନଙ୍କୁ ଏ ପର୍ଯ୍ୟନ୍ତ ଧନ୍ୟବାଦ ମଧ୍ୟ ଜଣାଇ ନାହାନ୍ତି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଅନେକ ସଦସ୍ୟ ଓ ନେତାମାନେ ଅପପ୍ରଚାରରେ ଲାଗିଛନ୍ତି ଫଳରେ ଲୋକମାନେ ଟିକା ନେବାକୁ କୁଣ୍ଠାବୋଧ କରୁଥିବାର ଖବର ମିଳିଛି ରେଳବାଇ କୋଭିଡ୍ ରାଜ୍ୟଗୁଡ଼ିକ ପକ୍ଷରୁ ଦାବିକୁ ବିବେଚନା କରାଯାଇ ରେଳବାଇ ଦେଶରେ ତିନି ଲକ୍ଷ ସଙ୍ଗରୋଧ ଶଯ୍ୟା ସ୍ଥାପନ କରିବ

ରାଜ୍ୟମାନଙ୍କର ଅଧିକା ଶଯ୍ୟା ଆବଶ୍ୟକ ହେଲେ ସେମାନେ ରେଳବାଇକୁ ଚିଠି ଲେଖିବେ ଫଳରେ ରେଳବାଇ ପକ୍ଷରୁ ଏହି ଶନ୍ୟାଗୁଡ଼ିକ ଯୋଗାଇ ଦିଆଯିବ

ସେହି କମ୍ପାନୀ ଉତ୍ତରପ୍ରଦେଶର ଆଓନଲା ଓ ଫୁଲପୁର ଏବଂ ଓଡ଼ିଶାର ପାରାଦୀପଠାରେ ଆଉ ତିନୋଟି ଅକ୍କିଜେନ୍ କାରଖାନା ଖୋଲିବା ପାଇଁ ରାଜି ହୋଇଛି ୟୁରିଆ ସାର ତିଆରି କମ୍ପାନୀ ଗୁଡ଼ିକ ନିଜ ନିଜର ଅକ୍ସିଜେନ୍ କାରଖାନା ଖୋଲିବା ପାଇଁ ସମ୍ଭାବନା ଖୋଜି ବାହାର କରନ୍ତୁ ବୋଲି ଶ୍ରୀ ଗୌଡ଼ା ପରାମର୍ଶ ଦେଇଛନ୍ତି

ଭାରତ ଓ ଫ୍ରାନ୍ନ ବିମାନ ବାହିନୀ ମଧ୍ୟରେ ଆଦାନପ୍ରଦାନ ଓ ଉଚ୍ଚସ୍ତରୀୟ କଥାବାର୍ତ୍ତାକୁ ମଜବୁତ କରିବା ଏବଂ ନୂଆ ନୂଆ ସୁଯୋଗ ଗୁଡ଼ିକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ସେ ଫ୍ରାନ୍ସ ଯାଉଛନ୍ତି ଫ୍ରାନ୍ସ ଗସ୍ତ କାଳରେ ଶ୍ରୀ ଭଦୌରିଆ ସେ ଦେଶର ସାମରିକ ବିଭାଗର ବରିଷ୍ଣ ନେତୃତ୍ୱଙ୍କ ସହ କଥାବାର୍ତ୍ତା କରିବେ ଓ ବିମାନ ଘାଟି ଗୁଡ଼ିକ ବୁଲି ଦେଖିବାର କାର୍ଯ୍ୟସୂଚୀ ରହିଛି

ବିଶ୍ୱ ଷ୍ଟକ୍ ବଜାରରେ ସୂଚକାଙ୍କ ଉପରକୁ ଉଠିଥିଲା ବେଳେ କୋଭିଡ୍ ମହାମାରୀ ଦ୍ରୁତ ଗତିରେ ମାଡ଼ିଚାଲିଥିବାରୁ ଦେଶୀୟ ଷ୍ଟକ୍ ବଜାର କ୍ଷତିରେ ଚାଲିଥିବାର ଖବର ମିଳିଛି